ମୈତ୍ରୀ ସେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍ଘାଟନ କରିବେ ଏହା ସହିତ ପ୍ରଧାନମନ୍ତ୍ରୀ ଆଉ କେତେକ ମୌଳିକ ଢାଞ୍ଚା ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଏହି ସେତୁର ଲୋକାର୍ପଣ ଦ୍ୱାରା ତ୍ରିପୁରା ଉତ୍ତର ପୂର୍ବ ଭାରତର ପ୍ରବେଶ ଦ୍ଧାର ହେବାକୁ ଯାଉଛି

ଫେନି ନଦୀରେ ନିର୍ମିତ ଏହି ସେତୁ ଭାରତ ସବ୍ରୁମ୍ ସହିତ ବାଲାଂଦେଶର ରାମଗଡକୁ ସଂଯୋଗ କରୁଛି

ଏହି ସେତୁ ଭାରତ ଓ ବାଲାଂଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଚିହ୍ନିତ କରୁଛି ଏବଂ ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନୃତନ ଅଧ୍ୟାୟ ଉନ୍କୋଚିତ ହେଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍ରୁମ୍ଠାରେ ଏକ ନୂତନ ଅତ୍ୟାଧୁନିକ ଚେକ୍ପୋଷ୍ଟର ମଧ୍ୟ ଶିଳାନ୍ୟାସ କରିବେ

ମୋଦି କୋଲ୍କାତା ପଶ୍ଚିମବଙ୍ଗ ଆସାମ ତାମିଲନାଡୁ କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଇତିମଧ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କୋଲକାତାର ବ୍ରିଗ୍ରେଡ୍ ପରେଡ ଗାଉଣ୍ଡରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧ୍ନତ କରିଛନ୍ତି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

ଆନ୍ତର୍ଜାତିକ ମହିଳା ଦିବସର ଅବ୍ୟାବହିତ ପୂର୍ବରୁ ସେ ମହିଳା ରେଶମ ବୁଣାଳୀଙ୍କୁ ଅତ୍ୟାଧୁନିକ ବୁଣାଯନ୍ତ ପ୍ରଦାନ କରିଛନ୍ତି

ପ୍ରକାଶ କାଭେଡକର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତରମାନେ ଜେନେରିକ୍ ଔଷଧ ଲେଖିବା ଉଚିତ ପୁଣେଠାରେ ଜନୌଷଧି ଦିବସ ପାଳନ ଅବସରରେ ଶ୍ରୀ ଜାଭେଡକର ଦେଶରେ ଜେନେରିକ ମେଡିସିନର ବିପୁଳ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଡାକ୍ତରମାନଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ କରାଯିବାକୁ ସେ ଘୋଷଣା କରିଛନ୍ତି ପୁଣେର କୋଥରୁଡ୍ ସ୍ଥିତ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର ପରିଷଦ କରିବା ସହ ସେଠାରେ ସେ ଶିଳଂରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ଦେଖିଥିଲେ

ଏହି ଯୋଜନାରେ ହାର୍ଟ ଷ୍ଟେଣ୍ଟ ଆଶ୍ଚୁ ପ୍ରତିରୋପଣ ଭଳି ବିଭିନ୍ନ ଜଟିଳ ଚିକିତ୍ସା କମ୍ ଖର୍ଚ୍ଚରେ କରାଯାଇପାରିବ ପିଏମ୍ କନୌଷଧୂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କନୌଷଧି ଯୋଜନା ଗରିବ ଜନସାଧାରଣଙ୍କୁ ବିପୁଳ ଚିକିତ୍ସାଜନିତ ଖର୍ଚ୍ଚରୁ ମୁକ୍ତି ଦେଇଛି ଶିଲଂସ୍ଥିତ ଉତ୍ତର ପୂର୍ବ ଇନ୍ଦିର

ବାଜରା ଉପାଦନ ବିଦ୍ଧିଦ୍ୱାରା ଦେଶର ଛୋଟ ଛୋଟ ଚାଷୀମାନେ ଉପକୃତ ହେଉଛନ୍ତି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 ଏହାଛଡା ଭାରତୀୟ ଶସ୍ୟ ଓ ଲୌହ ନିର୍ମିତ ଦ୍ରବ୍ୟର ବିଶ୍ୱବ୍ୟାପୀ ଅନେକ ଚାହିଦା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଏକ ଜନୌଷଧି କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ଜନସାଧାରଣଙ୍କୁ ସ୍ପଚ୍ଚମ୍ବଲ୍ୟରେ ଉନ୍ନତମାନର ଔଷଧ ଯୋଗାଇବାକୁ ସରକାର ପ୍ରତିଶ୍ରତିବଦ୍ଧ ପ୍ରତିମାସ ଏକକୋଟିରୁ ଅଧିକ ଲୋକ ଜନୌଷଧି କେନ୍ଦ୍ରଗୁଡିକରୁ ଔଷଧ କ୍ରୟ କରୁଥିବା ସେ କହିଛନ୍ତି ପ୍ରେଜ୍ ଆକିର ଅନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ମହିଳାଙ୍କ ସମ୍ମାନ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ଉତ୍ଗର୍ଗ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କ ଆହ୍ନାନ କରିଛନ୍ତି ରାଷ୍ଟପତି କହିଛନ୍ତି ମହିଳାଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଥିବା ପ୍ରତ୍ୟେକ ପରମ୍ପରା ଏବଂ ନିୟମରେ ପରିବର୍ତ୍ତନ ଆଣିବାରେ ସେମାନଙ୍କୁ ସମର୍ଥନ କରିବା ଉଚିତ ସେ କହିଛନ୍ତି ମହିଳାମାନେ ଆମ ପରିବାର ସମାଜ ଏବଂ ଜାତିର ପ୍ରେରଣା ଉସ ଏବଂ ସେମାନେ ସମାଜ ଗଠନର ମୂଳାଧାର ସେ କହିଛନ୍ତି ଭାରତରେ ମଧ୍ୟ ମହିଳାମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜୀବନର ବିଭିନ୍ନ କ୍ଷେତ୍ରରେ ନିଜର ଭୂମିକା ସୂଚାରୁ ରୂପେ ସମ୍ପାଦନ କରିବା ସହ ଦେଶର ପ୍ରଗତିରେ ମଧ୍ୟ ସେମାନଙ୍କର ବିଶେଷ ଅବଦାନ ରହିଛି ରାଷ୍ଟ୍ରପତି କହିଛନ୍ତି ତଥାପି ଆମ ଦେଶରେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ଆହୁରି ସୁଦୂଢ କରିବାକୁ ପଡିବ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

ଏଥିସହିତ ସେ ଏହି ବର୍ଗରେ ଏକ ନମ୍ଭର ମାନ୍ୟତା ହାସଲ କରିଛନ୍ତି

ଏଥିସହିତ ସେ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ଭାବରେ ଆସନ୍ତା ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି